ଅନୁମତି ସୀମାଠାରୁ ବାହାର କୌଣସି ପ୍ରକାରର ବାଣ ବିକ୍ରି କରିବା ପାଇଁ ଇ ବାଶିଜ୍ୟ ଓ୍ୱେବ୍ସାଇଟ୍ ଫ୍ଲିପ୍କାର୍ଟ ଓ ଆମାଜନ୍କୁ ମଧ୍ୟ ନିଷିଦ୍ଧ କରାଯାଇଛି ଯଦି ସେମାନେ କୋର୍ଟଙ୍କ ନିର୍ଦ୍ଦେଶ ନ ମାନନ୍ତି ତା'ହେଲେ ସେମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମୋକଦ୍ଧମା ରୁଜୁ କରାଯିବ ଅଳ୍ପ ଶବ୍ଦ ସୃଷ୍ଟି କରୁଥିବା ବାଣଗୁଡ଼ିକୁ କେବଳ ବିକାଯାଇ ପାରିବ ବୋଲି କୋର୍ଟ କହିଛନ୍ତି ଦୀପାବଳି ଓ ଅନ୍ୟ ଉହବ ସମୟରେ ଦିଲ୍ଲୀ ତଥା ଜାତୀୟ ରାଜଧାନୀ କ୍ଷେତ୍ରରେ ସାମ୍ବହିକ ବାଣ ଫୁଟାଇବା ପାଇଁ ଉସାହିତ କରିବା ସକାଶେ କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବାୟୁ ପ୍ରଦୂଷଣ ରୋକିବା ପାଇଁ ଦେଶରେ ବାଣ ତିଆରି ଓ ବିକ୍ରିକୁ ନିଷିଦ୍ଧ କରିବା ସକାଶେ ଆଗତ ଏକ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

ଦକ୍ଷିଣ କାଶ୍ମୀରରେ କେତେକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଓ ରାଜ୍ୟର ନିରାପତ୍ତା ସ୍ଥିତି ସମୀକ୍ଷା କରିବା ପାଇଁ ଶ୍ରୀ ସିଂ ଜାନ୍ପୁ କାଶ୍ମୀର ଯାଇଥିବାର ଜଣାପଡ଼ିଛି ରାକ୍ୟରେ ସଂପ୍ରତି ଅନୁଷ୍ଠିତ ପୌର ନିର୍ବାଚନ ପରବର୍ତ୍ତୀ ସ୍ଥିତି ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ସଂକ୍ରାନ୍ତରେ ଏବେ ସେ ସମୀକ୍ଷା କରୁଛନ୍ତି

ରାଜ୍ୟରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ରୂପାୟନ ସ୍ଥିତି ସଂକ୍ରାନ୍ତରେ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ସମୀକ୍ଷା କରିବେ ଶ୍ରୀନଗର ବନ୍ଦିପୁରା ଓ କୁପୱାଡ଼ା କିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ୍ ରଖିବା ପାଇଁ ରାଜ୍ୟ କର୍ତ୍ତୃପକ୍ଷ ନିଷ୍ପଭି ନେଇଥିଲାବେଳେ ଅନନ୍ତନାଗ ପୁଲୱାମା ସୋପିଆଁ ବାରମୂଲା ଓ ସୋପର୍ ଅଞ୍ଚଳରେ ଏକାଦଶ ଶ୍ରେଣୀରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ୍ ରହିଛି ରିଭ୍ ଏମ୍ଇଏ ପାକ୍ ପିଏମ୍ ଗତ ରବିବାର ଦିନ ପାକିସ୍ତାନୀ ସନ୍ତାସବାଦୀମାନଙ୍କ ଦ୍ୱାରା ସୀମା ଆରପଟୁ ଅନୁପ୍ରବେଶ ଉଦ୍ୟମ ବେଳେ ଭାରତୀୟ ସୈନ୍ୟବାହିନୀର ଯବାନମାନଙ୍କ ମୃତାହତ ଘଟଣାକୁ ନେଇ ଭାରତ ପାକିସ୍ତାନ ନିକଟରେ ଦୂଢ଼ ପ୍ରତିବାଦ ଉପସ୍ଥାପନ କରିଛି ଜାନ୍ମୁ କାଶ୍ମୀରର ସୁନ୍ଦରବଣି ସେକ୍ଟରରେ ସେହି ଅନୁପ୍ରବେଶ ଉଦ୍ୟମ ହୋଇଥିଲା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥ ପାକିସ୍ତାନୀ ଦୂତାବାସର ଜଣେ ବରିଷ ଅଧିକାରୀଙ୍କୁ ଡକାଯାଇ ଏହି ଘଟଣା ସଂକ୍ରାନ୍ତରେ ପ୍ରତିବାଦ ଉପସ୍ଥାପନ କରାଯାଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାରି ଏକ ବିବୃତିରେ ପାକିସ୍ତାନର ସନ୍ତ୍ରାସବାଦ ପ୍ରତି ସାହାଯ୍ୟ ସମର୍ଥନ ଓ ପ୍ରୋସାହନକୁ ଦୃଢ଼ ନିନ୍ଦା କରାଯାଇଛି ଶାନ୍ତି ପାଇଁ ଇଚ୍ଛା ଓ ଗଠନମୂଳକ କଥାବାର୍ତ୍ତାକରିବାକୁ ପାକିସ୍ତାନ କହିବୁଳୁଥିବା ବେଳେ ଏଭଳି ପ୍ରତାରଣାତ୍ମଳକ କାର୍ଯ୍ୟକଳାପ ସେ ଦେଶର ମୁଖା ଖୋଳିଦେଇଛି ବୋଲି ଏହି ବିବୃତିରେ କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅନୁପ୍ରବେଶ ବେଳେ ନିରାପତ୍ତା ବାହିନୀ ସହ ଘମାଘୋଟ ଲଢ଼େଇରେ ଦୁଇଜଣ ସଶସ୍ତ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନକୁ ଜଣାଇ ଦିଆଯାଇଥିଲା ଏବଂ ସେହି ଦୁଇଜଣ ପାକିସ୍ତାନୀ ନାଗରିକଙ୍କ ମୃତ ଶରୀର ନେବା ପାଇଁ ଇସ୍ଲାମାବାଦକୁ କୁହାଯାଇଥିଲା ନିୟନ୍ତ୍ରଣରେଖା ଓ ଅନ୍ତର୍କାତୀୟ ସୀମାରେଖାରେ ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ବାରମ୍ଘାର ଅସ୍ତ୍ରବିରତି ଲଂଘନ ସଂକ୍ରାନ୍ତରେ ମଧ୍ୟ ଭାରତ ଘୋର ଉଦ୍ବେଗ ପ୍ରକାଶ କରିଛି

ଭାରତ ବିରୁଦ୍ଧରେ କୌଣସି ପ୍ରକାରର ସନ୍ତାସବାଦୀ କାର୍ଯ୍ୟକଳାପକୁ ନିଜ ମାଟିରୁ ଅନୁମତି ନ ଦେବା ପାଇଁ ଯେଉଁ ଦ୍ୱିପକ୍ଷୀୟ ସହମତି ପ୍ରକାଶ ପାଇଥିଲା ତାହାକୁ ମଧ୍ୟ ଇସ୍ଲାମାବାଦ ଲଂଘନ କରିଥିବା ସେ ଦେଶର ରାଷ୍ଟ୍ରଦୂତଙ୍କୁ ଜଣାଇ ଦିଆଯାଇଛି

ରାଜ୍ୟର ନିର୍ବାଚନ ଅଧିକାରୀଗଣ ଓ ପୁଲିସ୍ ନୋଡାଲ୍ ଅଧିକାରୀମାନଙ୍କ ସହ କମିଶନ ବୈଠକରେ ମିଳିତ ହୋଇଛନ୍ତି ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ ଓ ପୁଲିସ୍ ଆରକ୍ଷୀମାନଙ୍କ ସହ ଜିଲ୍ଲା ନିର୍ବାଚନ ଯୋଜନା ସଂକ୍ରାନ୍ତରେ କମିଶନ ଏବେ ସମୀକ୍ଷା କରୁଛନ୍ତି ତେଲେଙ୍ଗାନାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ସେହି ରାଜ୍ୟକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି ଏନ୍ଏଚ୍ଆର୍ସି ଟ୍ରେନ୍ ଆକ୍ସିଡେଣ୍ଟ ଅମୃତସର ଟ୍ରେନ୍ ଦୁର୍ଘଟଣାରେ କାତୀୟ ମାନବାଧିକାର ଆୟୋଗ ପଞ୍ଜାବ ସରକାର ଏବଂ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି

ରାଜଧାନୀ ଗୌହାଟୀ ସମେତ ସମଗ୍ର ରାଜ୍ୟରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି କିଛି ସ୍ଥାନରେ ବେସରକାରୀ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ତେବେ ରାଜ୍ୟ ସଚିବାଳୟ ସମେତ ସରକାରୀ ଅଫିସ୍ଗୁଡ଼ିକ ଖୋଲା ରହିଛି କୋକ୍ରାଝରରେ ବନ୍ଦର ପ୍ରଭାବ କମ୍ ରହିଛି ସେଠାରେ ପ୍ରାୟ ସମସ୍ତ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଛି ନିରାପତ୍ତା ବାହିନୀ ଯବାନମାନେ କିଛି ବନ୍ଦ ପାଳନକାରୀଙ୍କୁ ଅଟକ ରଖିଛନ୍ତି ଶାସକ ବିଜେପି ବନ୍ଦ ପାଳନକୁ ବିରୋଧ କରିଛି ଆସାମ ଗଣପରିଷଦ ବିଲ୍କୁ ବିରୋଧ କରି ଆକି ଗୌହାଟୀଠାରେ ଏକ ବୈଠକ କରିଛି ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁ ଲୋକମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ ପାଇଁ ବିଲ୍ରେ ବ୍ୟବସ୍ଥା ରହିଛି ଛତିଶଗଡ଼ ନୋମିନେସନ୍ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ ସକାଶେ ଆଜି ହେଉଛି ଶେଷଦିନ

ଗତକାଲି ଚେନ୍ନାଇରେ ରପ୍ତାନୀକାରୀମାନଙ୍କ ସହ ଆଲୋଚନା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଅଧିକ ଶ୍ରମିକ ନିଯୁକ୍ତ ହେଉଥିବା ଚମଡ଼ା ଓ ବୟନଶିଳ୍ପ କ୍ଷେତର ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବାଣିଜ୍ୟ ସଚିବ କହିଛନ୍ତି ସରକାର ସେମାନଙ୍କ ପାଇଁ ସମସ୍ତ ସ୍ରବିଧା କରିବେ ଯେଭଳି ସେମାନେ ସହକରେ ବ୍ୟାଙ୍କ୍ରୁ ରଣ ପାଇବେ ଓ ସେମାନଙ୍କର ସାମଗ୍ରୀଗୁଡ଼ିକର ସହଜରେ ରପ୍ତାନୀ ହୋଇପାରିବ

ରାଜଧାନୀ ତାଇପେଇରେ ଭୂମିକମ୍ପର କମ୍ପନକୁ ଅନୁଭବ କରାଯାଇଛି